ଜିକେଆର୍ଏ କୋଭିଡ୍ ନାଇଷ୍ଟିନ୍ ମହାମାରୀ ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକଙ୍କୁ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନା ଚାଲିଛି ବିହାର ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ବାହାର ରାଜ୍ୟର୍ ଫେରିଥିବା ଶ୍ରମିକଙ୍କ କାମଧନ୍ଦା ଯୋଗାଇ ଦେବା ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି

ନୀଟ୍ ଏକ୍ଜାମ୍ କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ନୀଟ୍ ଓ ଜେଇଇ ପରୀକ୍ଷା ପରିଚାଳନା ଲାଗି ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି ଛାତ୍ରଛାତ୍ରୀ ଓ ପରୀକ୍ଷା ପରିଚାଳନା ଦାୟିତ୍ୱ ନିର୍ବାହ କରିବାକୁ ଥିବା କର୍ମଚାରୀଙ୍କ ସୁରକ୍ଷା ସର୍ବାଧିକ ଗୁରୁତ୍ୱ ବହନ କରୁଛି ବୋଲି ମହାନିର୍ଦ୍ଦେଶକ ଡକ୍ଟର ଭିନିତ୍ କୋଷୀ କହିଚ୍ଛନ୍ତି ପରୀକ୍ଷା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି

ଗତକାଲି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନୀ ସମାରୋହକୁ ସମ୍ପୋଧିତ କରି ଡକ୍କର ବର୍ଦ୍ଧନ କହିଛନ୍ତି ଅନ୍ୟାନ୍ୟ ବଡ଼ ବଡ଼ ଦେଶ ତୁଳନାରେ ଭାରତର କରୋନା ବିରୋଧୀ ପଦକ୍ଷେପ ବହୁ ଫଳପ୍ରଦ ହୋଇଛି ଇତିମଧ୍ୟରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି

ରାଜସ୍ଥାନର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ରଘୁ ଶମା କହିଛନ୍ତି ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ଦେଶ ତ୍ରଳନାରେ ଯଥେଷ୍ଟ କମ୍ ରହିଛି

ନୀତି ଆୟୋଗ ନୀତି ଆୟୋଗ ପକ୍ଷରୁ ନ୍ୟାସନାଲ୍ ଡିଟର୍ମିନ୍ଡ୍ କଷ୍ଟ୍ରିବ୍ୟୁସନ୍ ଫର୍ ଏସିଆ ଏନ୍ଡିସି ଟିଆଇଏ କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ମାଧ୍ୟମରେ ଆଜି ଶୁଭାରମ୍ଭ କରାଯିବ ଆଗାମୀ ବର୍ଷଗୁଡ଼ିକ ପାଇଁ ଭାରତରେ ଯୋଜନାବଦ୍ଧ ପ୍ରକଳ୍ପ କାର୍ଯ୍ୟ ଲାଗି ପରିବହନ ଶକ୍ତି ଓ ଜଳବାୟୁ ସଂକ୍ରାନ୍ତ ସୂଚନା ଦେବାରେ ଏହା ସହାୟକ ହୋଇପାରିବ ଅଙ୍ଗାରକାମ୍କ ମାତ୍ରା ହ୍ରାସ ସହ ଭାରତୀୟ ପରିବହନ ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା ଦିଗରେ ଏହି ପଦକ୍ଷେପ ସ୍ରଯୋଗ ସୃଷ୍ଟି କରିବ ଏନ୍ଡିଜି ଟିଆଇଏ ଭାରତ କାର୍ଯ୍ୟକ୍ରମକୁ ସୁସଂହତ କରିବା ଲାଗି ସ୍ଥାନୀୟ ନୀତି ନିର୍ଦ୍ଧାରକ ଗବେଷକ ଶିଳ୍ପ ବିଶେଷଜ୍ଞ ଥିଙ୍କ୍ ଟ୍ୟାଙ୍କ୍ ଏବଂ ନାଗରିକ ସମାଜ ସଙ୍ଗଠନ ମଧ୍ୟରେ ସମନ୍ୱୟ ଓ ସହଯୋଗ ଅଶାଯିବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି

ବିଭିନ୍ନ ଚ୍ୟାଲେଞ୍ଜ ଓ ସୁଯୋଗଗୁଡ଼ିକୁ ଚିହ୍ନଟ କରିବା ସରକାରଙ୍କ ନୀତିକୁ ଅଧିକ ଫଳପ୍ରଦ କରିବା ଓ ବିଭିନ୍ନ ନିୟନ୍ତକ ତାଞ୍ଚାକୁ ସାବଲୀଳ କରିବା ହେଉଛି ଏହାର ଲକ୍ଷ୍ୟ

ସେଗୁଡ଼ିକ ମଧ୍ୟରେ ରପ୍ତାନୀ ବିକାଶ ନୀତି ଅନୁଷ୍ଠାନଗତ ଢାଞ୍ଚା ବ୍ୟବସାୟିକ ବାତାବରଣ ମୌଳିକ ଢାଞ୍ଚା ଓ ପରିବହନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଏହି ଅବସରରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍କର ରାଜୀବ କୁମାର କହିଛନ୍ତି ଭାରତୀୟ ଅର୍ଥନୀତି ବିଶ୍ୱସ୍ତରରେ ଏକ ବୃହତ ରପ୍ତାନୀକାରୀ ରାଷ୍ଟ୍ର ହେବାକୁ ଯଥେଷ୍ଟ ସକ୍ଷମ

ସେ ପୁଣି କହିଛନ୍ତି ଏହି ସ୍ଟଚକାଙ୍କରୁ ଉପଲହ୍ଧ ତଥ୍ୟ ରପ୍ତାନୀ ବୃଦ୍ଧି ପାଇଁ ସବୁ ପକ୍ଷଗୁଡ଼ିକୁ ଦିଗଦର୍ଶନ ଦେଇପାରିବ ବୋଲି ତାଙ୍କର ଦୃଢ଼ ବିଶ୍ୱାସ ରହିଛି

ସେ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୂଲ୍ୟାଙ୍କନ କରାଯାଇଛି ଯାହା ସ୍ଥାୟୀ ବିକାଶ ପାଇଁ ସହାୟକ ହେବ

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଶାଳୟ ପକ୍ଷରୁ କାରି କରାଯାଇଥିବା ସୂଚନା ଅନୁଯାୟୀ ଟୋଲ୍ ଫି' ପ୍ଲାଜାଗୁଡ଼ିକରେ ଏଶିକି ଫାସ୍ଟ୍ୟାଗ୍ ବ୍ୟବହାରକୁ ବାଧ୍ୟତାମଳକ କରାଯାଇଛି ପରିବର୍ତ୍ତିତ ଆଇନ ଅନୁଯାୟୀ ଫେରନ୍ତା ଯାତ୍ରାରେ ଗାଡ଼ିଚାଳକ ରିହାତି ପାଇପାରିବେ ପଥକର ବାବଦରେ ଆଦାୟ କରାଯିବାକୁ ଥିବା ଅର୍ଥ ପ୍ରି ପେଡ୍ ବ୍ୟବସ୍ଥା ମାଧ୍ୟମରେ ହିଁ ହେବ ଏବଂ ସେହି ଦେୟ ଉପରେ ଆବଶ୍ୟକ ରିହାତି ମଧ୍ୟ ଡିକିଟାଲ୍ ବ୍ୟବସ୍ଥା ମାଧ୍ୟମରେ ହିସାବ କରାଯାଇ ଗାଡ଼ିଚାଳକଙ୍କ ଆକାଉଣ୍ଟ୍ରେ ଫେରସ୍ତ କରାଯିବ

ସେହିଭଳି ଅନ୍ୟାନ୍ୟ କ୍ଷେତ୍ରରେ ରିହାତି ପାଇବା ପରେ ଫାସ୍ଟ୍ୟାଗ୍ ବ୍ୟବହାରକୁ ବାଧ୍ୟତାମଳକ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ୱଚନା ଦିଆଯାଇଛି

ଓଡ଼ିଶା ପାଇଁ ଗତକାଲି ରେଡ୍ ସତର୍କତା ଜାରି କରାଯାଇଥିବା ବେଳେ ଛତିଶଗଡ଼ ପାଇଁ ଆକି ରେଡ୍ ସତର୍କତା କାରି କରାଯାଇଛି ଉତ୍ତର ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହୋଇଛି ଓ ଏହା ଉତ୍ତର ପଣ୍ଟିମ ଦିଗକୁ ଗତି କରିବାର ସମ୍ଭାବନା ଥିବାରୁ ଓଡ଼ିଶା ଓ ଛତିଶଗଡ଼ ପାଇଁ ଏଭଳି ସତର୍କ ସୂଚନା କାରୀ କରାଯାଇଛି ଜାତୀୟ ରାଜଧାନୀ ଅଞ୍ଚଳରେ ପରବର୍ତ୍ତୀ ତିନିଦିନ ଧରି ମଧ୍ୟମରୁ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରାଯାଇଛି

ପାଣିପାଗ ବିଭାଗ କହିଛି ଓଡ଼ିଶା ଓ ପଣ୍ଢିମବଙ୍ଗର ଗାଙ୍ଗେୟ ଅଞ୍ଚଳ ଏବଂ ଝାଡ଼ଖଣ୍ଡରେ ଶୁକ୍ରବାର ପର୍ଯ୍ୟନ୍ତ ବିକ୍ଷିପ୍ତ ବର୍ଷା ହେବା ସହ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଛତିଶଗଡ଼ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଶୁକ୍ରବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ପ୍ଲୁଡ୍ ଆସାମ ଏକ ଛଅଜଣିଆ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦଳ ଗତକାଲି ଆସାମର ବନ୍ୟା ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି ଗୌହାଟୀଠାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ସେମାନେ ଆଲୋଚନା କରିଛନ୍ତି କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ଅନ୍ୟାନ୍ୟ କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକ ଆଜି ବୁଲି ଦେଖିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି